ଭୁବନେଶ୍ୱରରେ ଏହି କେନ୍ଦ ପ୍ରତିଷା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତୀ ପ୍ରତିଶ୍ରତି ଦେଇଛନ୍ତି

ବିଦ୍ଯୁତ୍ ଗୂହ ନିର୍ମାଣ ଟେଲି ଯୋଗାଯୋଗ ଏବଂ ପାନିୟ ଜଳ କ୍ଷେତ୍ରରେ ଭିଭିଭିମି ପ୍ରତିଷ୍ଠା ଉପରେ ଏହି ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି

ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇଛି

ବର୍ଉମାନ ପର୍ଯ୍ୟନ୍ତ କୌଣସି ଅଞ୍ଞଳରେ ସଂକ୍ରାମଣ ଜନିତ ରୋଗ ବ୍ୟାପିନଥିବା ଜଣାପଡ଼ିଛି

ସେ କହିଛନ୍ତି ବାତ୍ୟା ପରେ ଅନେକ ସ୍ତାନରେ ଜଳ ପ୍ରଦ୍ଷିତ ହୋଇଛି ଏହାଦ୍ୱାରା ମହାମାରି ବ୍ୟାପିବାର ଆଶଙ୍କା ରହିଛି ଭାର୍ଗବୀ ନଦୀ ଜଳ ସଂପୂର୍ଶ୍ଚ ପ୍ରଦୃଷିତ ହୋଇଛି ତେଶୁ ମହାନଦୀରୁ ଭାର୍ଗବୀ ନଦୀକୁ ଜଳ ଛଡ଼ାଯିବ

ବିଦ୍ୟୁତ୍ ଯୋଗାଶ ସ୍ୱାଭାବିକ ନ ହେବା ଯାଏଁ ଏହି ପଦକ୍ଷେପ ଜାରି ରହିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ତେବେ ପୂର୍ଶ୍ୱାଙ୍ଟ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତୁତ କରାଯାଇ କେନ୍ଦ୍ରକୁ ଦିଆଯିବ ବୋଲି କୁହାଯାଇଛି

ତଥ୍ୟ ଏବଂ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କର୍୍ ଛନ୍ତି

ବିଭିନ୍ନ ସ୍ସାନରେ ପବନ ସହ ପ୍ରବଳ ବର୍ଷା ମଧ୍ଧ ହୋଇଛି ବିଭିନ୍ନ ସ୍ଚାନରେ ବକ୍ରପାତ ଘଟି ଚାରି ଜଶଙ୍କର ମୃତ୍ୟ ହୋଇଛି